ସେହିପରି ଟିକାକରଣ ପାଇଁ ଆବଶ୍ୟକ ସରଞାମ ସମ୍ପର୍କିତ ଅନୁଧ୍ଯାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଦିଲ୍ଲୀର ଓସ୍କାର ମେଡିକେୟାର କମ୍ମାନୀକୁ ରାଜ୍ୟ ଔଷଧ ନିଗମ ଏହି ନୋଟିସ୍ ଜାରି କରିଛନ୍ତି

କିଟ୍ ଖରାପ ଥିବା ଯୋଗୁଁ ସେମାନଙ୍କ ରିପୋର୍ଟ ପଟିଟିଭ ଆସିଥିଲା ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସ୍କଷ୍ଟ କରିଛନ୍ତି

ପାଣିପାଗ ରାଜ୍ୟରେ ଅହେତୁକ ଭାବରେ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି